ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି

ଏବଂ ଆଇସିସି ବିଶ୍ୱକପ୍ କ୍ରିକେଟ୍ରେ ଆକି ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ଜନ୍ମୁ କାଶ୍ମୀର ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ସୀମା ନିର୍ଦ୍ଧାରଣ ବିଷୟରେ ଆଦୌ ଆଲୋଚନା କରାଯାଇ ନାହିଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏ ବିଷୟରେ ବରିଷ୍ଠ ନିରାପତ୍ତା ବିଭାଗୀୟ ଅଫିସରମାନଙ୍କ ସହ ଆଲୋଚନା କରିଥିବାର ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା ଜେକେ ପୋଲ୍ସ୍ ନିର୍ବାଚନ କମିଶନ୍ କହିଛି କଜ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ନିଷ୍ପତ୍ତି ଚଳିତ ବର୍ଷ ଶେଷଆଡ଼କୁ ନିଆଯିବ କମିଶନ୍ କହିଛି ପ୍ରଥମେ ରାଜ୍ୟର ପରିସ୍ଥିତିକୁ ବିଚାରକୁ ନିଆଯିବ ଅମରନାଥ ଯାତ୍ରା ଶେଷ ହେବାପରେ ସବୁ ପକ୍ଷରୁ ମତାମତ ସଂଗ୍ରହ କରିବା ପରେ କମିଶନ୍ ନିର୍ବାଚନ କାର୍ଯ୍ୟସ୍ଚୀର ଘୋଷଣା କରିବ

ଏହି ଘଟଣାରେ ଆଉ ଜଣେ ଯୁବକ ଆହତ ହୋଇଛି ନିରାପତ୍ତା ସ୍ୱତ୍ରରେ କୁହାଯାଇଛି ସଶସ୍ତ ସନ୍ତାସବାଦୀମାନେ ନର୍ବଲ୍ କାକାପୋରା ଅଞ୍ଚଳରେ ସେହି ମହିଳାଙ୍କ ବାସଭବନକୁ ଯାଇ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆହତ ଯୁବକକୁ ଶ୍ରୀନଗର ହସ୍କିଟାଲ୍କୁ ସ୍ଥାନାନ୍ତର କରାଯାଇଛି

ଯବାନମାନେ ଘଟଣାସ୍ଥଳରେ ପହଞ୍ଚ ଖୋକାଖୋକି ଆରମ୍ଭ କରିଛନ୍ତି ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି

ବିଶ୍ୱବ୍ୟାଙ୍କ୍ର ଆନ୍ତର୍ଜାତିକ ଅର୍ଥନୈତିକ ଭବିଷ୍ୟତ ରିପୋର୍ଟ ଅନୁସାରେ ପରବର୍ତ୍ତୀ ଦୁଇଟି ଆର୍ଥକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ସମାନ ରହିବ ବୋଲି କୁହାଯାଇଛି ଏହି ରିପୋର୍ଟ ଅନୁସାରେ ବ୍ୟକ୍ତିଗତ ଉପଭୋଗ ଓ ପୁଞ୍ଜିନିବେଶ ଋଣ ବୃଦ୍ଧିଦ୍ୱାରା ଅଧିକ ହେବ ଏଥିପାଇଁ ଏକ ସୁସଙ୍ଗତ ମୁଦ୍ରାନୀତି ଓ ମୁତ୍ରାଷ୍କୀତି ହାର ରିଜର୍ଭ ବ୍ୟାଙ୍କ୍ର ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ରହିବା ମୁଖ୍ୟତଃ ସାହାଯ୍ୟ କରିବ

ତେବେ ସମ୍ପ୍ରତି ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଯୋଗୁଁ ପୁଞ୍ଜିନିବେଶ ବୃଦ୍ଧି ପାଇବାର ଆଶା କରାଯାଉଛି

ଇସ୍ରୋ କହିଛି ଚନ୍ଦ୍ରକୁ ଏହି ମିଶନରେ ତିନୋଟି ମଡୁଲ୍ ରହିଛି ସେଗୁଡିକ ହେଉଛି ଅର୍ବିଟର୍ ଲ୍ୟାଣ୍ଡର୍ ବିକ୍ରମ ଓ ରୋବର୍ ପ୍ରଜ୍ଞାନ ସେଗୁଡ଼ିକ ସମ୍ପର୍ଷରୂପେ ପ୍ରସ୍ତୁତ ହୋଇସାରିଛି ମଡୁଲ୍ଗୁଡ଼ିକ ଇସ୍ରୋ ଉପଗ୍ରହ ଯୋଡେଇ ଓ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା କରାଯାଇସାରିଛି ଖୁବ୍ ଶୀଘ୍ର ସେଗୁଡ଼ିକୁ ବେଙ୍ଗାଲୁରୁରୁ ଶ୍ରୀହରିକୋଟାକୁ ସ୍ଥାନାନ୍ତରିତ କରାଯିବ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋବର୍ ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶ ହୋଇ ଇତିହାସ ସ୍ଚଷ୍ଟି କରିବାକୁ ଯାଉଛି

ପ୍ରତ୍ୟେକ ଲୋକ ଗୋଟିଏ ଚାରା ରୋପଣ କରି ତାହା ସହ ସେଲ୍ଫି ନେଇ ଏହାକୁ ସାମାଜିକ ଗଣମାଧ୍ୟମରେ ପଠାଇବାକୁ ସେ ଅନୁରୋଧ କରିଛନ୍ତି ଶ୍ରୀ ଜାବ୍ଡେକର୍ ପ୍ରଖ୍ୟାତ କ୍ରିକେଟ୍ ଖେଳାଳୀ କପିଲ୍ଦେବ ଓ ଚଳଚ୍ଚିତ୍ର ଅଭିନେତା ଜାକି ଶ୍ରଫ୍ଙ୍କ ସହ ଆଜି ପର୍ଯ୍ୟାବରଣ ଭବନରେ ଚାରାରୋପଣ କରିବେ ଏହି ଅବସରରେ ଦେଶର ବିଭିନ୍ନ ଭାଗରେ ବହ୍ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଜଳବାୟ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ବିଶ୍ୱ ପରିବେଶ ଦିବସ ଅବସରରେ ସେ ଟ୍ୱିଟ୍ କରି କହିଛନ୍ତି ପୃଥିବୀକୃ ଅଧିକ ସ୍ୱଚ୍ଛ ଓ ଦୀର୍ଘସ୍ଥାୟୀ କରାଇବାକୃ ମଧ୍ୟ ଭାରତ ସଙ୍କଚ୍ଚବଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱଚ୍ଛ ପ୍ରିଥିବୀ ଗଠନପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ପ୍ରକୃତି ସହ ସମତାଳରେ ବଞ୍ଚଲେ ଆମେ ଏକ ଉତ୍ତମ ଭବିଷ୍ୟତ ଗଠନ କରିପାରିବା

ଇସ୍ରୋ ନିଖୋଜ ବିମାନକୁ ଠାବ କରିବାପାଇଁ ଏହାର ଉପଗ୍ରହଗୁଡ଼ିକୁ କାର୍ଯ୍ୟରେ ଲଗାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସେନାବାହିନୀ ନୌବାହିନୀ ପୁଲିସ୍ ଓ ରାଜ୍ୟ ପ୍ରଶାସନଦ୍ୱାରା ସମସ୍ତ ସମ୍ଭାବ୍ୟ ସହାୟତା ଦିଆଯାଉଛି

ଏନ୍କିଟି ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଜାତୀୟ ରାଜପଥଗୁଡ଼ିକର କଡ଼ରେ ବ୍ୟାପକର୍ପେ ବେଆଇନ ଜବର୍ଦଖଲକୁ ନେଇ ଚିନ୍ତା ପ୍ରକଟ କରିଛି ଏକ୍ଷେତ୍ରରେ ତଦାରଖ କରିବାକୁ ଟ୍ରିବ୍ୟୁନାଲ୍ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଏ ସମ୍ଭନ୍ଧୀୟ ଏକ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ୍ କହିଛି ତଦାରଖ ପଦ୍ଧତିରେ କେତେ ସଂଖ୍ୟକ ରାଜପଥ ନିର୍ମିତ ହେବ ସେ ସଂକ୍ରାନ୍ତ ଭବିଷ୍ୟତ ନୀତି ସ୍ଥାନ ପାଇବା ଉଚିତ

ରୁୟାତେ ହିଲାଲ୍ ଦ୍ୱାରା ଚନ୍ଦ୍ରଦର୍ଶନ ପରେ ଆକି ଇଦ୍ ଉଲ୍ ଫିତର୍ ପାଳିତ ହେଉଛି ମ୍ରସଲମାନ୍ ସମ୍ପ୍ରଦାୟର ଲୋକମାନେ ମସ୍ଜିଦ୍ ଓ ଇଦ୍ଗାହଗ୍ରଡ଼ିକରେ ପ୍ରାର୍ଥନା କର୍ଛନ୍ତି ରାଜଧାନୀ ଦିଲ୍ଲୀରେ ମୁଖ୍ୟ ଇଦ୍ ଉତ୍ସବ ଜାମା ମସ୍ଜିଦ୍ ଫତେହପ୍ରରୀ ମସ୍ଜିଦ୍ ଓ ଇଦ୍ଗାହଠାରେ ପାଳିତ ହେଉଛି ଏଥିପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ମଧ୍ୟପ୍ରଦେଶରେ ଉଦ୍ ଉଲ୍ ଫିତର୍ ମିଠି ଇଦ୍ ନାମରେ ପାଳିତ ହେଉଛି ଆମ ସମ୍ଭାଦଦାତା ଜଣାଇଛନ୍ତି ରାଜଧାନୀ ଭୋପାଳଠାରେ ଇଦ୍ଗାହରେ ସହର କାଜୀ ସ୍ୱତନ୍ତ୍ର ନମାଜପାଠ କର୍ରଛନ୍ତି ଉତ୍ତର ପ୍ରଦେଶରେ ପାରମ୍ପରିକ ଶୈଳୀରେ ଇଦ୍ ଉଲ୍ ଫିତର୍ ପାଳିତ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍ ଅବସରରେ ଲୋକମାନଙ୍କୁ ଶୁଭେଚ୍ଛା କଣାଇଛନ୍ତି ଇଦ ଉଲ୍ ଫିତର୍ ଲୋକମାନଙ୍କ ମଧ୍ୟରେ ସଦ୍ଭାବନା ଦୟା ଓ ଶାନ୍ତି ଭଳି ଗୁଣଗୁଡ଼ିକର ବିକାଶ କରାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ମାୟାବତୀ ବହ୍ରଜନ ସମାଜପାର୍ଟି ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନ ଏକାକୀ ଲଢ଼ିବ ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପାର୍ଟି ମ୍ରଖ୍ୟ ମାୟାବତୀ କହିଛନ୍ତି ସମାଜବାଦୀ ପାର୍ଟି ସହ ହୋଇଥିବା ମେଣ୍ଟ ବଳବତ୍ତର ରହିଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯଦି ତାଙ୍କ ରାଜନୈତିକ କାର୍ଯ୍ୟରେ ସଫଳ ରହନ୍ତି ତେବେ ଭବିଷ୍ୟତରେ ମଧ୍ୟ ଦୁଇ ଦଳ ମଧ୍ୟରେ ମେଣ୍ଟ ଗଠନ ହେବ

ପ୍ରମିଳା କ୍ଜୟପାଲ୍ ଆମେରିକାର ୱାଶିଂଟନ୍ ଡିସିକୁ ଡେମୋକ୍ରାଟିକ୍ ସାଂସଦ ପ୍ରମିଳା ଜୟପାଲ୍ ଆମେରିକାର ହାଉସ୍ ଅଫ୍ ରିପ୍ରେଜେଷ୍ଟିଭ୍ସ୍ରେ ଅଧ୍ୟକ୍ଷତା କରିବାରେ ସର୍ବପ୍ରଥମ ଦକ୍ଷିଣ ଏସୀୟ ବଂଶୋଭବ ଆମେରିକୀୟ ମହିଳା ହୋଇଛନ୍ତି

ଆଜି ସକାଳେ ଅଲ୍ ଆରିସ୍ ସହରରେ ଇଦ୍ ପ୍ରାର୍ଥନା ଚାଲିଥିବାବେଳେ ଏହି ଆକ୍ରମଣ ହୋଇଥିଲା ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଦାବି କରି ନାହିଁ

ଆକି ଖେଳାଯିବାକୁ ଥିବା ଆଉ ଏକ ମ୍ୟାଚ୍ରେ ବାଂଲାଦେଶ ନ୍ୟୁକିଲ୍ୟାଣ୍ଡ୍କୁ ଭେଟିବ

କ୍ରିକେଟ୍ ଜର୍ସି ଚଳିତ ବିଶ୍ୱକପ୍ରେ ଭାରତୀୟ କ୍ରିକେଟ୍ ଖେଳାଳିମାନେ କିଛି ନିର୍ଦ୍ଦିଷ୍ଟ ମ୍ୟାଚ୍ରେ ନୀଳ ରଙ୍ଗର କର୍ସି ସ୍ଥାନରେ କମଳା ରଙ୍ଗର କର୍ସି ପିନ୍ଧିବାର ସମ୍ଭାବନା ଅଛି

ଟୁର୍ଣ୍ଣାମେଣ୍ଟ ସମୟରେ ଏ ସମ୍ଭନ୍ଧୀୟ ସବିସ୍ଚୃତ ସୂଚନା ଦିଆଯିବ